ଏହାଛଡ଼ା ବାଙ୍ଗାଲୋର ଠାରେ ଓଡ଼ିଶା ଭବନ ନିର୍ମାଶଧୀନ ଥିଲା ଅପରପକ୍ଷରେ ଓଡ଼ିଶାରେ ଆସାମ ଭବନ ନିର୍ମାଶ କରିବା ପାଇଁ ସମ୍ମକ୍ତ ରାଜ୍ୟ ସରକାର ଓଡ଼ିଶା ସରକାରଙ୍କୁ ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି

ପୁରୀରେ ଆୟୋଜିତ ଏକ ସାମ୍ଘାଦିକ ସମ୍ମିଳନୀରେ ସେ କହିଲେ ଯେ ଉଭୟ ସଂସଦରେ ବିଜେପିର ବହୁମତ ଅଭାବରୁ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇପାରିନାହି କେତେକ ରାଜନୈତିକ ଦଳ ଏହାକୁ ବିରୋଧ କର୍ବଛନ୍ତି ମହିଳାମାନଙ୍କ କଲ୍ୟାଶ ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ବିଭିନ୍ ଜନକଲ୍ୟାଶକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି

ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବ ମହିଳା ମୋର୍ଚ୍ଚାକୁ ଅଧିକ ସୁଦୁତ ଏବଂ କ୍ରିୟାଶୀଳ କରିବା ପାଇଁ ବିଜେପି ରାଷ୍ଟୀୟ ଅଧ୍ଘକ୍ଷ ଶ୍ରୀ ଅମିତ ଶାହା ମହିଳାକର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି

ସୂଚନା ଯୋଗ୍ୟ ଯେ ଗତକାଲି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗଲାପରେ ଆଶା ମାମାନେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଇଥିବ ବଟିକାକୁ ଖାଇବାକୁ ଦେଇଥିଲେ କିଛି ସମୟ ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହେବା ଯୋଗୁଁ ତାଙ୍କୁ ସଇଁତଳା ପିଏଚ୍ସି କୁ ନିଆଯାଇଥିଲା ଛାତ୍ରଛାତ୍ରୀମାନଙ୍କୁ ଚିକିହା କରିବା ପରେ ସେମାନେ ସୁସ୍ଛ ହୋଇଥିଲେ